ପିଏମ କୁଡିସିଆଲ କନ୍ଫରେନ୍ସ ସୁପ୍ରିମ୍କୋର୍ଟ ପରିବେଶ ଆଇନ ବ୍ୟବସ୍ଥାର ପୁନଃ ସଂଜ୍ଞା ନିର୍ଦ୍ଧାରଣ କରିଥିବାରୁ ଏହାର ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ନ୍ୟାୟପାଳିକା ବିକାଶ ଓ ପରିବେଶ ମଧ୍ୟରେ ଏକ ସନ୍ତୁଳନତା ଆଣିପାରିଛି ସେ କହିଛନ୍ତି ବିକାଶ ଓ ପରିବେଶର ସୁରକ୍ଷା ଏକ ସଙ୍ଗେ ସମ୍ଭବ ନୁହେଁ ବୋଲି ଦିନେ କୁହାଯାଉଥିବାବେଳେ ବର୍ତ୍ତମାନ ତାହା ସମ୍ଭବ ହୋଇଛି ଭାରତ ଏହି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିପାରିଛି ଓ ଦ୍ରତ ବିକାଶ ହାସଲ କରିବା ସଙ୍ଗେ ସଙ୍ଗେ ଏହାର ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିବାରେ ସମର୍ଥ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ନ୍ୟାୟପାଳିକା ଫଳପ୍ରଦ ନ୍ୟାୟ ପ୍ରଦାନର ଲକ୍ଷ୍ୟ ହାସଲ ପାଇଁ ବୈଷୟିକ ଜ୍ଞାନର ଉପଯୋଗ କରିଛି ସେ କହିଛନ୍ତି ସରକାର ପ୍ରତ୍ୟେକ ଅଦାଲତକୁ 'ଇ କୋର୍ଟ ସମନ୍ଦିତ ମିଶନ ମୋଡ୍ ପ୍ରକଳ୍ପ' ସହ ସଂଯୋଗ କରିବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜାତୀୟ ନ୍ୟାୟିକ ତଥ୍ୟ ଗ୍ରୀଡ଼୍ ମଧ୍ୟ ନ୍ୟାୟ ପ୍ରଦାନର ପଦ୍ଧତିକୁ ଆହୁରି ସହଜ କରିଦେବ

ପୁରୁଷ ଓ ମହିଳାମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ବିଶ୍ୱର କୌଣସି ଦେଶ କିମ୍ବା ସମାଜ ପୁରୁଷ ଓ ମହିଳାମାନଙ୍କୁ ସମାନ ନ୍ୟାୟ ପ୍ରଦାନ ବିନା ପ୍ରକୃତ ବିକାଶ ହାସଲ କରିପାରିବ ନାହିଁ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡେ କହିଛନ୍ତି ଦେଶର ସିିଧାନ ଏକ ଶକ୍ତିଶାଳୀ ତଥା ସ୍ୱାଧୀନ ନ୍ୟାୟପାଳିକ ସ୍ଥାପନ କରିଛି ଯାହାକୁ ଦେଶ ସର୍ବଦା ଊର୍ଦ୍ଧ୍ୱରେ ରଖିଛି ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏକ ଗଣତନ୍ତରେ ଅସନ୍ତୋଷ ଓ ଲୋକମାନଙ୍କ ଅଭାବ ଅସ୍ରବିଧାର ଦ୍ୱରୀକରଣକ୍ତ ସର୍ବଦା ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ କିନ୍ତୁ ଏହା ଯେତେବେଳେ ସାୟିଧାନିକ ନିୟମର ଲଙ୍ଘନ କରିବ ସେତେବେଳେ ସମସ୍ୟା ଦେଖାଦେବ

ଏହି ପ୍ରତିନିଧ ମଣ୍ଡଳୀରେ ବାଣିଜ୍ୟ ମନ୍ତ୍ରୀ ୱିଲିବର୍ଣ୍ଣ ରସ୍ ଶକ୍ତିମନ୍ତ୍ରୀ ଡାନ୍ ବୋଇଲେଟ୍ ଜାତୀୟ ନିରାପତ୍ତା ପରାମର୍ଶ ଦାତା ରବର୍ଟ ଓବ୍ରାଇନ୍ କାର୍ଯ୍ୟକାରୀ ସେବା ମ୍ରଖ୍ୟ ମାଇକ୍ ମୋଲଭାନେ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତା ଷ୍ଟିଭେନ୍ ମିଲର୍ ଓ ବ୍ୟାନ୍ ସ୍କାଭିନୋ ପ୍ରମୁଖ ସାମିଲ ଅଛନ୍ତି ଏହାଛଡା ଆର୍ନ୍ତଜାତୀୟ ଟେଲିଯୋଗାଯୋଗ ନୀତିର ସ୍ୱତନ୍ତ୍ର ପ୍ରତିନିଧି ଓ ସେବା ମ୍ରଖ୍ୟଙ୍କ ବରିଷ୍ଠ ପରାମର୍ଶଦାତା ଓହ୍ୱାଇଟ୍ ହାଉସର ପ୍ରେସ ସେକ୍ରେଟାରୀ ଷ୍ଟିଫାନୀ ଗ୍ରୀସାମ୍ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀରେ ଭାରତ ଆସୁଚ୍ଚନ୍ତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶଦାତା ତଥା ତାଙ୍କର କନ୍ୟା ଇଭାଙ୍କା ଟ୍ରମ୍ପ୍ ଏବଂ ତାଙ୍କର କ୍ୱାଇଁ ତଥା ବରିଷ୍ଣ ପରାମର୍ଶ ଦାତା କାରେଡ୍ କୁଷ୍ଣନ୍ର ମଧ୍ୟ ଭାରତଗ୍ରସ୍ତ କରୁଛନ୍ତି ଭାରତରେ ଥିବା ଆମେରିକାର ରାଷ୍ଟ୍ରଦତ କେ ଏନ ଜଷ୍ଟର ମଧ୍ୟ ଏହି ପ୍ରତିନିଧି ମଣ୍ଡଳୀ ସହ ଯାତ୍ରା କରିବେ

ତେବେ ଅତିରିକ୍ତ ସେସନ ଜଜ୍ ଧର୍ମେନ୍ଦ୍ର ରାଣା ବିନୟର ଏହି ଆବେଦନକୁ ଖାରଜ କରିଦେଇଛନ୍ତି ତିହାରଜେଲ କର୍ତ୍ତ୍ୱପକ୍ଷ ମଧ୍ୟ ଏଭଳି ଦାବିକୁ ଖାରଜ କରିବା ସହ ଏହା ସମ୍ପ୍ରର୍ଷ ମିଥ୍ୟାବୋଳି କହି ସିସିଟିଭିର ଦୂଶ୍ୟାବଳୀରୁ ଏହା ସ୍ୱଷ୍ଟ ହୋଇଛି ଯେ ସେ କୌଣସି ମନସ୍ତାତ୍ତ୍ୱିକ ସମସ୍ୟା ଦେଇ ଗତି କରୁନାହିଁ ଏବଂ ଦେହକୁ ନିଜକୁ ସେ ନିଜେ କ୍ଷତାକ୍ତ କରିଛି ବୋଲି ଯୁକ୍ତି ଦର୍ଶାଇଛନ୍ତି ଜେଲ ପକ୍ଷରୁ ହାଜର ହୋଇଥିବା ମନସ୍ତତ୍ୱବିତ୍ କହିଛନ୍ତି ସମସ୍ତ ଦୋଷୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତଭାବେ କରାଯାଇଆସୁଛି ଏବଂ ସେମାନେ ସୁସ୍ଥ ନିରୋଗ ଅଛନ୍ତି ଟିଏନ ରିଭର ଲିଙ୍କେଜ ସ୍କିମ୍ ଦକ୍ଷିଣ ତାମିଲନାଡୁ ତାମ୍ରପର୍ଣ୍ଣ କାରୁମେନି ନାମପ୍ରିୟାରୁ ନଦୀ ସଂଯୋଗୀକରଣ ଯୋଜନା ଚଳିତବର୍ଷ କାର୍ଯ୍ୟକାରୀ ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି ପାଲାନୀସାମୀ ଘୋଷଣା କରିଛନ୍ତି

ଡକ୍ଟର ଶିଭାନ୍ଥୀ ଆଦିତ୍ୟନ୍ ପ୍ରମୁଖ ଦୈନିକ ତାମିଲ ସମ୍ଭାଦପତ୍ର 'ଦିନଥନ୍ତ୍ରୀ'ର ମୁଖ୍ୟ ସମ୍ପାଦକ ଓ ଜଣେ ମହାନ୍ ସମାଜସେବୀ ଥିଲେ

ଗୋଆର ସମୃଦ୍ଧ ପାରମ୍ପାରିକ କଳା ସଂସ୍କୃତିକ୍ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ଏହି ଉହବ ଆୟୋଜନ କରାଯାଉଛି

କେନ୍ଦ୍ର ସରକାର ଉଭୟେ କ୍ରୀଡା ଓ କ୍ରୀଡାବିତ୍ ମାନଙ୍କୁ ସମସ୍ତ ପ୍ରକାର ପ୍ରୋହାହନ ଓ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମୋଦି ଏହି ଅବସରରେ କହିଛନ୍ତି

ଏହି କାର୍ଯ୍ୟକ୍ରମରେ ବହୁ କ୍ରୀଡ଼ାବିତ୍ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି ମ୍ରଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କୀଡ଼ା ମନ୍ତ୍ରୀ କିରନ୍ ରିଜିଜ୍ଜୁ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି